ଏହି ହ୍ୱାଟ୍ଆପ୍ ନ୍ୟରକୁ କୌଣସି ଅଭିଯୋଗର ଫଟୋଚିତ୍ର ପଠାଇଲେ ତାହାର ତୁରନ୍ତ ସମାଧାନ କରାଯିବ ବୋଲି କଟକ ଡିସିପି ସ୍ୟଚନା ଦେଇଛନ୍ତି

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିହାଳୟରେ ଜଣେ ରୋଗୀ କରୋନା ଚିହ୍ବଟ ହେବା ପରେ ମେଡିସିନ୍ ବିଭାଗ ଏବଂ ଓପିଡି ବନ୍ଦ କରାଯାଇଛି